ଏବଂ ଆସନ୍ତାକାଲି ମହାଶିବରାତ୍ରୀ

ଖଡ଼ିଆଳ ଓ ନୂଆପଡାଠାରେ ଦୁଇଟି ଇନ୍ଡୋର୍ ଷ୍

ମୁଖ୍ୟ ପ୍ରଶାସକ କିଶନ କୁମାରଙ୍କ ଅଧ୍ଧକ୍ଷତାରେ ଆକି ଅର୍ଥ ସବ୍କମିଟି ବୈଠକରେ ବଜେଟ୍ ପ୍ରସ୍ତୁତ କରାଯାଇଛି

କୋଭିଡ୍ ଯୋଗୁଁ ଶ୍ରୀମନ୍ଦିର ରାଜସ୍ୱ ସଂଗ୍ରହ ହ୍ରାସ ପାଇଥିବାରୁ ଭକ୍ତଙ୍କ ଦାନ ଖଶିଖାଦାନ ଓ ଭକ୍ତ ନିବାସ ପ୍ରତିଷା କରାଯାଇ ରାଜସ୍ୱ ବୃଦ୍ଧି କରାଯିବ

ଶିମିଳିପାଳ ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ଧ ଜଙ୍ଗଲରେ ନିଆଁ ଲାଗିଛି

ଏହି ବନ୍ଦକୁ କଂଗ୍ରେସ ମଧ ସମର୍ଥନ ଜଣାଇଛି

ତେଶୁ ରବିବାର କ୍ଲୁସ୍ ହେବନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତୀ ସମୀର ଦାଶ ସ୍ଚନା ଦେଇଛନ୍ତି ସେ କହିଛନ୍ତି ଯେ ପିଲାମାନଙ୍କର କୋର୍ସ ଶେଷ ହୋଇ ଆସିଲାଶି

ପିଲାଙ୍କ ସଂଖ୍ୟା ମଧ ଧୀରେ ଧୀରେ କମିବାକୁ ଲାଗିଲାଶି ଏବେ ପିଲାମାନେ ଘରେ ବସି ପତିବା ଉପରେ ଗୁରୁତ୍ୱ ଦେଉଥିବା ସେ ପ୍ରକାଶ କରିଛନ୍ତି

ଗୁରୁତର ବାପା ମାଆଙ୍କୁ ଚିକିହା ପାଇଁ ଡାକ୍ତରଖାନା ପଠାଯାଇଛି

ଡକ୍ଟର ମିଶ୍ର ଏଥ୍ପାଇଁ ସମସ୍ତ କେସ୍ରୀୟ ଓ ରାଜ୍ୟସ୍ତରୀୟ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି

କରୋନା ଓଡ଼ିଶା ରାକ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି